ମୃତ୍ୟୁ ଦଶ୍ଡାଦେଶ ଜାରି କରିଛନ୍ତି

ମହା ନିର୍ଭୟା ଦିଲ୍ଲୀର ଏକ ଅଦାଲତ ନିର୍ଭୟା ସାମୁହିକ ବଳାକାର ଓ ହତ୍ୟା ମାମଲାର ଚାରି ଜଣଯାକ ଦୋଷୀ ବ୍ୟକ୍ତିଙ୍କୁ ସାନି ମୃତ୍ୟୁ ଦଶ୍ଡାଦେଶ ଶୁଣାଇଛନ୍ତି

ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଳାକାର ମାମଲାର ଜଣେ ଦୋଷୀ ବ୍ୟକ୍ତିର କ୍ଷମା ଆବେଦନକୁ ଖାରଜ କରିଦେଇଥିଲେ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦୋଷୀ ବ୍ୟକ୍ତି ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିବାକୁ ସୁପାରିଶ କରି ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା

ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସୁପାରିଶକୁ ଦୋହରାଇଥିଲା ପୂର୍ବରୁ ଦିଲ୍ଲୀ ସରକାର ମୁକେଶର କ୍ଷମା ଆବଦେନକୁ ଖାରଜ କରିବାକୁ ଉପ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଏହି ସୁପାରିଶ ସହ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ତାହାର କ୍ଷମା ଆବେଦନ ପଠାଇଥିଲେ

ରଷିଆ ଇଣ୍ଡିଆ ଭାରତରେ ରୁଷ ରାଷ୍ଟ୍ରଦ୍ୱତ ନିକୋଲେ କୁଦାଶେବ କହିଛନ୍ତି କାଶ୍କୀର ହେଉଛି ଭାରତର ଆଭ୍ୟନ୍ତରିଣ ବ୍ୟାପାର ଓ ଏହାର ସାୟିଧାନିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଂଶ ଜାତିସଂଘ ନିରାପତ୍ତା ପରିଷଦରେ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ କାଶ୍ମୀର ପ୍ରସଙ୍ଗ ଉପରେ ରୁଷର ଆଭିମୁଖ୍ୟ ସଂକ୍ରାନ୍ତରେ ନୃଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସ୍ୱଚନା ଦେଇ ସେ କହିଛନ୍ତି କାଶ୍ଲୀର ପ୍ରସଙ୍ଗ ଜାତିସଂଘର କାର୍ଯ୍ୟସ୍ଚୀରେ ସ୍ଥାନ ପାଉ ରୁଷ ଏହା କେବେ ଚାହେଁ ନାହିଁ ଜାତିସଂଘ ନିରାପତ୍ତା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଡ୍ଚାପନ ହୋଇଥିବା ସଂକ୍ରାନ୍ତରେ ସେ କହିଛନ୍ତି କାଶ୍ରୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ବୋଲି ରୁଷ ସର୍ବଦା ବିଶ୍ୱାସ କରିଆସୁଛି ସେ କହିଛନ୍ତି ଶିମଳା ରାଜିନାମା ଓ ଲାହୋର ଘୋଷଣାନାମା ଅନୁସାରେ ଏହାର ଦ୍ୱିପକ୍ଷିୟ ଉପାୟରେ ସମାଧାନ ହେବା ଉଚିତ୍

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି କିଶନ୍ ରେଡ୍ରୀ ଜାମ୍ମୁ ଓ କାଶ୍କୀରର ମୁଖ୍ୟ ସଚିବଙ୍କୁ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ମନ୍ତିମଣ୍ଡଳର ସମସ୍ତ ସଦସ୍ୟ ଜାମ୍ମୁ କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଇଚ୍ଛା ପ୍ରକାଶ କରିଥିବାର ଶ୍ରୀ ରେଡ୍ରୀ କହିଚ୍ଚନ୍ତି କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଏହି ଗସ୍ତର ମୂଳ ଲକ୍ଷ୍ୟ ନଡ୍ଡା ସିଏଏ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା କହିଛନ୍ତି ସଂଶୋଧିତ ନାଗରିକ ଆଇନ୍ କେବଳ ସେହି ସଂଖ୍ୟାଲଘୁମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ପଡ଼ୋଶୀ ଦେଶଗୁଡ଼ିକରେ ବର୍ଷ ବର୍ଷ ଧରି ଧାର୍ମିକ ଅସହିଷ୍ଠତାର ଶିକାର ହୋଇ ଭାରତରେ ଆଶ୍ରୟ ନେଇଛନ୍ତି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଯା କହିଛନ୍ତି ସଂଶୋଧିତ ନାଗରିକ ଆଇନ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କେବଳ ଦେଶକୁ ଦୁର୍ବଳ କରୁଛନ୍ତି ଶ୍ରୀ ନଡ୍ରା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ତୀବ୍ର ସମାଲୋଚନା କରି କହିଛନ୍ତି ତାଙ୍କର ସଂଶୋଧିତ ନାଗରିକ ଆଇନ୍ ବିଷୟରେ କୌଣସି ଧାରଣା ନାହିଁ କିମ୍ବା ସେ ଏହାକୁ ଭଲଭାବେ ବୁଝି ନାହାନ୍ତି ଶ୍ରୀ ଗାନ୍ଧି ଦେଶକୁ ବିଭ୍ରାନ୍ତ କରୁଥିବାର ଶ୍ରୀ ନଡ୍ଥା ଦୋଷାରୋପ କରିଛନ୍ତି

ପାର୍ଟି ପାଇଁ ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରକାଶ ଜାବଡେକର ଓ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ଉପସ୍ଥିତିରେ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି

ଗ୍ନଜରାତ ତେଜସ ଏକ୍ଟ୍ରେସ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଜି ସକାଳେ ଅହନ୍ନଦାବାଦ ରେଳଷ୍ଟେସନଠାରେ ଅତ୍ୟାଧୁନିକ ତେଜସ ଏକ୍ଟ୍ରେସ୍ ଟ୍ରେନ୍ର ଶ୍ରଭାରମ୍ଭ କରିଛନ୍ତି ଏହି ଟ୍ରେନ୍ ଅହମ୍ମଦାବାଦ ଓ ମ୍ରମ୍ୟାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ୍ ନଦିଆଡ ବଡୋଦ୍ରା ଭର୍ତଚ ସ୍କରତ ବାପି ଓ ବୋରିଓ୍ବଲି ଦେଇ ଯାତ୍ରା କରିବ ଆମ ଅହମ୍ମଦାବାଦ ସମ୍ବାଦଦାତା ଜଣାଇଛନ୍ତି ବେସରକାରୀ କ୍ଷେତ୍ର ସହଯୋଗରେ ଚାଳିତ ଏହି ଟ୍ରେନ୍ରେ ଅତ୍ୟାଧ୍ରନିକ ସ୍ରବିଧାସ୍ରଯୋଗମାନ ରହିଛି

ହୋମ୍ ମିନିଷ୍ଟ୍ରି ଆଧାର ସନ୍ତାସବାଦୀ ଆକ୍ରମଣ ନକ୍ୱଲପନ୍ଥୀ କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବାର ଲୋକମାନଙ୍କର ପରିବାରବର୍ଗଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା ଦେବା କ୍ଷେତ୍ରରେ ଆଧାରର ଆବଶ୍ୟକତା ପଡ଼ିବ ଏକ ବିଞ୍ଜପ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏହିଭଳି ଆର୍ଥିକ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ଆଧାରକାର୍ଡ ଦେଖାଇବାକୁ ପଡ଼ିବ ଓ ସେହି ଆଧାରକାର୍ଡର ବୈଧତାକୁ ଯାଞ୍ଚ କରିବାକୁ ହେବ ସେହି ହିତାଧିକାରୀମାନଙ୍କ ମଧ୍ୟରେ ସନ୍ତାସବାଦୀ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିର ପରିବାରର ସଦସ୍ୟ ସୀମାପାର ଗୁଳିଚାଳନାରେ ଶିକାର ହୋଇଥିବା ବ୍ୟକ୍ତିର ପରିବାର ଓ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ବିସ୍ଫୋରଣରେ ପ୍ରାଣହରାଇଥିବା ବ୍ୟକ୍ତିର ପରିବାର ପ୍ରଭୂତି ଅନ୍ତର୍ଭୁକ୍ତ ମନ୍ତ୍ରଣାଳୟ କହିଛି କେବଳ ଆସାମ ଓ ମେଘାଳୟକ୍ତ ଛାଡ଼ି ଦେଶର ବାକି ସବୁ ଅଞ୍ଚଳରେ ଏହି ବିଜ୍ଞପ୍ତି ଲାଗୁ ହୋଇଛି ସେହି ଦୁଇ ରାଜ୍ୟର ସବ୍ ଲୋକମାନେ ଆଧାର କାର୍ଡରେ ସ୍ଥାନ ପାଇନାହାନ୍ତି ବୋଲି ମନ୍ତ୍ରଣାଳୟ କହିଛି ହିତାଧିକାରୀଙ୍କ ଆଧାର ନମ୍ବର ମିଳିବା ପରେ ଏହି ସବୁ ସୁବିଧା ତାଙ୍କୁ ମିଳିପାରିବ ଏଥିପାଇଁ ସେମାନଙ୍କୁ ଆଧାର ନମ୍ଘର ପାଇଁ ମିଳିଥିବା ଚିରକୁଟ ଦେଖାଇବାକୁ ପଡ଼ିବ ଏହା ବ୍ୟତୀତ ସେମାନଙ୍କ ଡାକଘର ଜମାଖାତା ଭୋଟର ପରିଚୟପତ୍ର କିମ୍ବା ପ୍ୟାନ୍କାର୍ଡ ଅଥବା ରେସନକାର୍ଡ ଦେଖାଇ ସୁବିଧା ଲାଭ କରିବାର ସ୍ୱଯୋଗ ମିଳିବ

ସେହି ଚାରି ଜଣ ନେତା ଚାରୋଟି ଅଲଗା ଅଲଗା ଦଳର ରହିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଥିବା କଟକଣା ଓ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବାରୁ ମୁକ୍ତ କରିବା ଅଭିଯାନର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ମୁକ୍ତ ହୋଇଥିବା ଚାରିଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରେ ହାକି ଅବଦ୍ଲ ରସିଦ ନଜିର ଅହନ୍ମଦ ଗୁରେଜୀ ମହମ୍ମଦ ଆବାସ ୱାନୀ ଓ ପୂର୍ବତନ ମନ୍ତ୍ରୀ ଅବଦୁଲ ହକ୍ ଖାଁ ରହିଛନ୍ତି ଗତକାଲି ପାଞ୍ଚଜଣ ମୁଖ୍ୟ ରାଜନୈତିକ ଦଳର ନେତାମାନଙ୍କୁ ଖଲାସ କରାଯାଇଥିଲା ସେମାନଙ୍କ ମଧ୍ୟରେ ନ୍ୟାସନାଲ୍ କନ୍ଫରେନ୍ ନେତା ଅଲତାଫ କାଲୁ ସୌକତ ବନାଇ ଓ ସଲମନ ସାଗର ଥିବା ବେଳେ ପିପୁଲ୍ବ ଡେମୋକ୍ରାଟିକ୍ ପାର୍ଟିର ନିଜାମୁଦ୍ଦିନ୍ ଭଟ୍ଟ ଓ ମୁକ୍ତାର ବାନ୍ଧ ଥିଲେ ସଲମାନ ସାଗର ଶ୍ରୀନଗର ପୌର ନିଗମର ପୂର୍ବତନ ମେୟର ଥିଲେ ଇଣ୍ଡିଆ ଇରାନ୍ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାବାଦ କରିଫ୍ କହିଛନ୍ତି ଭାରତ ଓ ଇରାନ ପରସ୍କରର ପରିପୂରକ ରାଷ୍ଟ୍ର ଭାରତୀୟ ଅର୍ଥନୀତି ଅଭିବୃଦ୍ଧିପଥରେ ଆଗେଇ ଚାଲିଥିବାରୁ ଏହା ଅଧିକ ଇନ୍ଧନ ଆବଶ୍ୟକ କରିବ ଓ ଏହି ଇନ୍ଧନ ପାଇବା ପାଇଁ ଏହାକୁ ଏକ ନିର୍ଭରଶୀଳ ଭାଗିଦାର ରାଷ୍ଟ୍ରର ଆବଶ୍ୟକ ପଡ଼ିବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଧର୍ମ ଓ ଆର୍ଥିକ ସହାୟତାଠାରୁ ଆହୁରି ଆଗକୁ ଆଗେଇ ପାରିଛି ବୋଲି ସେ କହିଛନ୍ତି ମୁମ୍ବାଇରେ ଭାରତୀୟ ବିମାନବନ୍ଦର କର୍ତ୍ତ୍ୱପକ୍ଷର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁବାସ ଦେଶାଇ ଉପସ୍ଥିତ ଥିଲେ ଡକ୍ଟର ଜରିଫ୍ କରିଛନ୍ତି ଆମେରିକା ଦ୍ୱାରା ଇରାନ୍ ଉପରେ ଲାଗୁ କରାଯାଇଥିବା କଟକଣା ସମଗ୍ର ଇରାନ୍ବାସୀଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ଯାହା ସେମାନଙ୍କୁ ସବୁପ୍ରକାରର ଆର୍ଥିକ ନେଣଦେଶରୁ ବଞ୍ଚିତ କରୁଛି ଭାରତକୁ ଏକ ଉତ୍ତମ ବନ୍ଧୁରାଷ୍ଟ୍ର ଭାବେ ବର୍ଷ୍ଣନା କରି ସେ କହିଛନ୍ତି ଇରାନ୍ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ ରହିଛି ଓ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆଗୁକୁ ଆଗେଇ ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ ଚବାହର ବନ୍ଦରର ସ୍ଥିତାବାସ୍ତା ସଂକ୍ରାନ୍ତରେ ସେ କହିଛନ୍ତି ଯନ୍ତ୍ରପାତି ସଂଗ୍ରହ ଓ ଏହି ବନ୍ଦରକୁ ଆଫଗାନିସ୍ତାନ ସହ ସଂଯୋଗ କରିବା ମୁଖ୍ୟ ବିଷୟ ଭାବେ ରହିଛି ତେବେ ଇରାନ ଏହାକୁ ସର୍ବଦା ଅଗ୍ରାଧିକାର ଦେଉଛି